ଏହାକେବଳ ଘୋଷଣା ଓ ଶିଳାନ୍ୟାସରେ ସୀମିତ ହୋଇ ରହିଥିବା ବିରୋଧୀଦଳ ପକ୍ଷରୁ କୁହାଯାଇଛି

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଷା ନେଇ ସରକାର ଆଭିମୁଖ୍ୟ ସ୍କଷ କରିବାକୁ ସେ ଦାବି କରିଛନ୍ତି ସତ୍ୟବାଦୀର ବିଧାୟକ ସରକାରଙ୍କ ପକ୍ଷରୁ ବିଳମ୍ୟର କାରଣ ସମ୍ମର୍କରେ ଗଣମାଧ୍ଧମକୁ କହିଛନ୍ତି

ଶୁକ୍ରବାର ପ୍ରକାଶିତ ତାଲିକାକୁ ନେଇ ଅନେକ ଅଭିଯୋଗ ଉପରେ ବିଚାର କରିବା ପରେ ଓସିଏର ନିର୍ବାଚନ ଅଧିକାରୀ ସେସବୁକୁ ଖାରଜ କରିଦେଇଛନ୍ତି